ମନ୍ କୀ ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କରୋନା ମହାମାରୀ ସମୟରେ ବର୍ତ୍ତମାନ ସମସ୍ତେ ଟିକାର ଗୁରୁତ୍ୱ ଉପଲହ୍ଧ କଲେଣି ଟିକା ସଂକ୍ରାନ୍ତୀୟ କୌଣସି ଉଡାକଥାକ୍ ବିଶ୍ୱାସ ନ କରିବା ପାଇଁ ସେ ଦେଶବାସୀଙ୍କ ନିବେଦନ କରିଛନ୍ତି

ବର୍ତ୍ତମାନ କମ୍ପାନୀ ଓ ଶିଳ୍ପ କ୍ଷେତ୍ରରେ କାର୍ଯ୍ୟରତ ନିଜ ନିଜର କର୍ମଚାରୀମାନଙ୍କୁ ମଧ୍ୟ ଟିକା ଦିଆଯାଇ ପାରିବ ସେ କହିଛନ୍ତି କେନ୍ଦ୍ର ସରକାରଙ୍କ ମାଗଣା ଟିକାକରଣ କାର୍ଯ୍ୟକ୍ରମ ଆଗକ୍ ମଧ୍ୟ ଜାରି ରହିବ ଅଧିକ ସଂଖ୍ୟାରେ ଲୋକମାନଙ୍କ ମାଗଣା ଟିକା ଦେବା ପାଇଁ ସେ ରାଜ୍ୟଗୁଡ଼ିଙ୍କୁ ଆହ୍ୱାନ ଜଣାଇଛନ୍ତି ଟିକା ନେଇ ପ୍ରତିକାରମ୍ବଳକ ପଦକ୍ଷେପ ଗ୍ରହଣ କରିବା ସଙ୍ଗେ ସଙ୍ଗେ ନିରାପଦରେ ରହିବା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି ସେ କହିଛନ୍ତି 'ଦବାଇ ଭି କଡାଇ ଭି' ମନ୍ତକୁ କେହି ଭୁଲିଯିବା ଉଚିତ୍ ନୁହେଁ ଆୟେମାନେ ଖୁବ୍ଶୀଘ୍ର ଏହି ସଙ୍କଟରୁ ମୁକ୍ତି ପାଇବା ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ରାଜ୍ୟ ସରକାରମାନଙ୍କର ସବୁ ଉଦ୍ୟମ ପ୍ରତି ଭାରତ ସରକାର ସବୁ ସହାୟତା ଯୋଗାଇ ଦେବେ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରତି ଦେଇଛନ୍ତି ନିଜନିଜର ଦାୟିତ୍ୱ ସୁଚାରୁର୍ପେ ତୁଲାଇବା ପାଇଁ ରାଜ୍ୟ ସରକାରମାନେ ଯଥାସମ୍ଭବ ଉଦ୍ୟମ ଚଳାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ସଙ୍କଟରୁ ମୁକ୍ତି ପାଇବା ପାଇଁ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନଙ୍କ ସହ ସରକାର କଥାବାର୍ତ୍ତା ଜାରି ରଖିଛନ୍ତି ସେ କହିଛନ୍ତି ଔଷଧପତ୍ର ନିର୍ମାଣକାରୀ ଶିଳ୍ପ ଟିକା ଓ ଅକ୍ରିଜେନ୍ ଉତ୍ପାଦନକାରୀ ସଂସ୍କା ଓ ଚିକିହା କ୍ଷେତ୍ରର ବିଶେଷଜ୍ଞମାନଙ୍କର ମତାମତକ୍ତ ଗ୍ରହଣ କରି ସରକାର ପଦକ୍ଷେପ ନେଇଛନ୍ତି ବୈଜ୍ଞାନିକ ଓ ବିଶେଷଜ୍ଞମାନଙ୍କ ଉପଦେଶକୁ ସରକାର ପ୍ରାଧାନ୍ୟ ଦେଉଛନ୍ତି ଭଗବାନ ମହାବୀର କୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅଭିନନ୍ଦନ କଣାଇଛନ୍ତି ସେ କହିଛନ୍ତି ଭଗବାନ ମହାବୀରଙ୍କର ବାର୍ତ୍ତା ଆମ୍ସଂଯମତା ଓ ଧୈର୍ଯ୍ୟ ବଜାୟ ରଖିବା ପାଇଁ ଲୋକମାନଙ୍କୁ ଅନୁପ୍ରାଣୀତ କରୁଛି

ଏଭଳି କ୍ଷେତ୍ରରେ ରେମ୍ଡେସିଭିର୍ ଅକ୍କିକେନ୍ କିମ୍ବା ଅନ୍ୟ କୌଣସି ଔଷଧର ଆବଶ୍ୟକ ହୋଇ ନ ଥାଏ

ଏମାନଙ୍କୁ ରେମ୍ଡେସିଭିର୍ ଓ ଅନ୍ୟାନ ଔଷଧର ଆବଶ୍ୟକତା ପଡ଼ିଥାଏ

ମେଦାନ୍ତ ହସ୍ୱିଟାଲ୍ର ଅଧ୍ୟକ୍ଷ ଡକୁର ନରେଶ ତ୍ରେହାନ୍ କହିଛନ୍ତି ଆର୍ଟିପିସିଆର୍ ରିପୋର୍ଟ ପକିଟିଭ୍ ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ ପଡ଼ିଥାଏ

ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶକ ଡକ୍କର ସ୍ରନିଲ୍ କୁମାର କହିଛନ୍ତି କରୋନା ସଂକ୍ରମଣକୁ ରୋକିବା ଓ ଲୋକମାନଙ୍କୁ ଆଶ୍ୱସ୍ତି ଦେବାପାଇଁ ସରକାର ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି ଏଣୁ ସମସ୍ତେ ସରକାରଙ୍କ ପଦକ୍ଷେପ ଉପରେ ଭରସା ରଖନ୍ତୁ

ଏହି କେନ୍ଦ୍ରଗୁଡ଼ିକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ଦ୍ଦେଶ ଦେଇଛନ୍ତି ସେ କହିଛନ୍ତି ଏହାଦ୍ୱାରା ଜିଲ୍ଲା ସ୍ତରରେ ଅମ୍ଳଜାନ ଉପଲହ୍ଧତା ତ୍ୱରାନ୍ୱିତ ହେବ ଏହି କେନ୍ଦ୍ରଗୁଡ଼ିକ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ଜିଲ୍ଲା ମୁଖ୍ୟ ସରକାରୀ ଡାକ୍ତରଖାନାରେ ପ୍ରତିଷ୍ଠା କରାଯିବ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏହି କେନ୍ଦ୍ରଗୁଡ଼ିକର ରକ୍ଷଣାବେକ୍ଷଣ ଦାୟିତ୍ୱରେ ରହିବେ

ଜନସ୍ୱାସ୍ଥ୍ୟ ବ୍ୟବସ୍ତାକୁ ଅଧିକ ମଜବୁତ୍ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଗଭ୍ କୋଭିଡ୍ ସରକାର କହିଛନ୍ତି କୋଭିଡ୍ ପକିଟିଭ୍ ଚିହ୍ରଟ ହୋଇଥିବା ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତିକରିବା ଆବଶ୍ୟକତା ନାହିଁ ଅଳ୍ପ ଓ ମଧ୍ୟମ ଧରଣର ଆକ୍ରାନ୍ତ ଲୋକମାନେ ଘରେ ରହି ଚିକିହିତ ହୋଇପାରିବେ ଭୂଲ୍ ସ୍ବଚନାର ଶିକାର ନ ହେବା ପାଇଁ ସରକାରଙ୍କ ପକ୍ଷରୁ ଦେଶବାସୀଙ୍କୁ ନିବେଦନ କରାଯାଇଛି

ଭାକ୍ନିନେସନ୍ ମେ' ପହିଲାରୁ ଆରମ୍ଭ ହେବାକୁ ଯାଉଥିବା ତୂତୀୟ ପର୍ଯ୍ୟାୟ ଟିକାକରଣ ସକାଶେ ଅତିରିକ୍ତ ଘରୋଇ କୋଭିଡ ଟିକାକରଣ କେନ୍ଦ୍ରଗୁଡ଼ିକୁ ମିଶନ ମୋଡରେ ପଞ୍ଜୀକରଣ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି ବେସରକାରୀ ହସ୍କିଟାଲ ଶିଳ୍ପ କାରଖାନାଗୁଡ଼ିକର ହସ୍କିଟାଲ ଏବଂ ଶିଳ୍ପ ସଂଘ ଦ୍ୱାରା ପରିଚାଳିତ ହସ୍କିଟାଲଗୁଡ଼ିକ କୋଭିଡ ଟିକାକରଣ କେନ୍ଦ୍ର ଖୋଲିବାକୁ କେନ୍ଦ୍ର ସରକାର କହିଛନ୍ତି ଏହିସବୁ ହସ୍କିଟାଲଗୁଡ଼ିକ ପକ୍ଷରୁ ପଞ୍ଜୀକରଣ କରିବା ସକାଶେ ଆବେଦନଗୁଡ଼ିକର ପ୍ରକ୍ରିୟାକରଣ ଓ ଯାଞ୍ଚପାଇଁ ଉପଯୁକ୍ତ କର୍ତ୍ତପକ୍ଷଗୁଡ଼ିକ ସହ ସମନ୍ୱୟ ରକ୍ଷା କରିବା ନିମନ୍ତେ ମଧ୍ୟ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି ଗଭ୍ ଷ୍ଟିଲ୍ ସେକୁର ସରକାର କହିଛନ୍ତି ଦେଶରେ ମେଡିକାଲ୍ ଅକ୍ଟିଜେନ୍ ଯୋଗାଣ ବଢ଼ାଇବା ଲାଗି ଇସ୍କାତ କ୍ଷେତ୍ରର କମ୍ପାନୀଗୁଡ଼ିକ ସର୍ବୋତ୍ତମ ଉଦ୍ୟମ ଚଳାଇଛନ୍ତି

ଏହା କ୍ଷମତାଠାରୁ ଯଥେଷ୍ଟ ଅଧିକ ବୋଲି କୁହାଯାଇଛି ଇସ୍କାତ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଅଧିକାଂଶ ଶିଳ୍ପ ଶାଖା ପକ୍ଷରୁ ନାଇଟ୍ରୋଜେନ୍ ଓ ଆର୍ଗନ୍ ଉତ୍ପାଦନ ହ୍ରାସ କରାଯାଇ ତରଳ ମେଡିକାଲ୍ ଅକ୍ଟିଜେନ୍ ଉତ୍ପାଦନକୁ ବୃଦ୍ଧି କରାଯାଇଥିବାରୁ ଏହା ସମ୍ଭବ ହୋଇପାରିଛି

କୋଭିଡ୍ ବିରୋଧ ସଂଗ୍ରାମରେ ଭାରତୀୟ ରେଳବାଇ ସାମିଲ୍ ହୋଇ ତରଳ ମେଡିକାଲ୍ ଅକ୍ସିଜେନ୍ ଟ୍ୟାଙ୍କର୍ଗୁଡ଼ିକୁ ଅକ୍ସିଜେନ୍ ଏକ୍ସପ୍ରେସ୍ ଟ୍ରେନ୍ କରିଆରେ ଦେଶର ବିଭିନ୍ନ ସ୍ଥାନକୁ ପଠାଉଛି ରେଳବାଇ ବୋର୍ଡ଼ ଅଧ୍ୟକ୍ଷ ସୁନିତ୍ ଶର୍ମା ନୂଆଦିଲ୍ଲୀରେ ସାମ୍ଭାଦିକମାନଙ୍କୁ କହିଛନ୍ତି ରେଳବାଇ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଦେଡ଼ଶହ ଟନ୍ ଅକ୍ଟିଜେନ୍ ପଠାଯାଇ ସାରିଲାଣି ରେମ୍ଡେସିଭିର୍ ଇତିମଧ୍ୟରେ କେନ୍ଦ୍ର ସରକାର ପ୍ରତ୍ୟେକ ରାଜ୍ୟକ୍ତ ଅଧିକ ପରିମାଣର ରେମ୍ଡେସିଭିର୍ ଇଞ୍ଜେକୁନ ଯୋଗାଇ ଦେବାକ୍ ପଦକ୍ଷେପ ନେଇଛନ୍ତି